ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଦେଲେ ପରାମଶର୍ଅ

ଏହି ପାଖିର ଅର୍ଥ କରୋନା ମ୍ରକାବିଲା ପାଇଁ ବ୍ୟବହାର କରାଯିବ

ସେଥବରେ କରୋନା ବିରୋଧୀ ଲଢ଼ଇରେ ଆଗଧାଡ଼ିରେ ଥିବା ଡାକ୍ତର ନର୍ସ ସଫେଇ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ମଧ୍ୟ ସାମିଲ୍ ରହିଛି

କରୁଛି ଏହି ସମୟରେ ମୁଖ୍ୟମଦ୍ଦୀଙ୍କ ରିଲିଫ୍ ପାଶିକୁ ଅକୁଶ୍ ଚିଉରେ ଦାନ କରିବାକୁ ସେ ଜନସାଧାରଣଙ୍କ ଅନୁରୋଧ କରିଛନ୍ତି

ଏନେଇ ନିୟମ ଉଲ୍ଲଂଘନକାରୀ ମାନଙ୍କ ବିରୁଦ୍ଧରେ ଆପରାଧିକ କାର୍ଯ୍ୟାନୁଷାନ ଗ୍ରହଣ କରାଯିବ ଯଦି କୌଣସି ଦୋକାନ ବା ବଜାର ଏହି ନିୟମର ଉଲ୍କୃଘନ କରିବେ ତେବେ ଏହାକୁ ସିଲ କରାଯିବ ବୋଲିକୁହାଯାଇଛି ଏନେଇ ସମସେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି

ସାମାଜିକ ଦୂରତା ଏହି ଭ୍ତାଶୁର ସଂକ୍ରମଣ ରୋକିବାର ପ୍ରଥମ ପଦକ୍ଷେପ ହୋଇଥିବାରୁ ସରକାର ମଧ୍ଧ ଏହାକୁ କଡ଼ାକଡ଼ି କରିବାପାଇଁ ନୂଆ ନୂଆ ନିଷ୍ବତ୍ତି ଗ୍ରହଣ କରୁଛନ୍ତି

ତେବେ ସେଠାରେ ସାମାଜିକ ଦୂରତ୍ୱ କୁ ମାନୁନାହାନ୍ତି

ଏହା କେବଳ ଖୁଚୁରା ବ୍ୟବସାୟୀଙ ପାଇଁ

ତେବେ କେତେକ ସ୍ଥାନରେ ଅମାନିଆ ଲୋକେ ଆଇନ ଉଲୁଘନ କରି ଗାଡ଼ିରେ ବଜାରକୁ ଆସୁଥିବା ଦେଖିବାକୁ ମିଳିଥିଲା